ପ୍ରଧାନମନ୍ତ୍ରୀ 'ଖେଲୋ ଇଣ୍ଡିଆ' ଆପ୍ର ଶୁଭାରମ୍ଭ କରିଛନ୍ତି

ପିଏମ୍ ୟୁଥ୍ ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯୁବପିଡ଼ି ସେମାନଙ୍କର ସ୍ୱପ୍ନକୁ ସାକାର କରିବାପାଇଁ କାର୍ଯ୍ୟ କରିବା ଉଚିତ ଓ ନବଭାରତର ଗଠନରେ ସେମାନଙ୍କର ମୁଖ୍ୟ ଭୂମିକା ରହିଛି

ସେ କହିଛନ୍ତି ଭାରତକୁ ଏକ ଉଚ୍ଚ ଶିଖରକୁ ନେଇଯିବାକୁ ପ୍ରତ୍ୟେକଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ସମାଜର ମଙ୍ଗଳପାଇଁ ଯୁବପିଢ଼ିକୁ ଉତ୍ତମ ଯୋଗାଯୋଗ ଦକ୍ଷତା ହାସଲ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଯୁବକ ଯୁବତୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ ସେମାନଙ୍କର କଥା ଗ୍ରହଣଯୋଗ୍ୟ ହେଉ ବା ନ ହେଉ କିନ୍ତୁ ତାହା ନିର୍ଣ୍ଣିତ ପ୍ରେରଣାଦାୟୀ ହେବ ଶ୍ରୀ ମୋଦି କହିଛନ୍ତି ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ତମ କାଥାବାର୍ତ୍ତା ପ୍ରକ୍ରିୟା ପାଇଁ ବାଟ ଖୋଲିବ

ରାଜ୍ୟସଭା କାର୍ଯ୍ୟଧାରାରେ ବାଧାସୃଷ୍ଟିକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି

ନାଗପୁରର ଶ୍ୱେତା ଉମରେ ପ୍ରଥମ ପୁରସ୍କାର ଲାଭ କରିଥିବାବେଳେ ବେଙ୍ଗାଲୁରୁର ଅଞ୍ଜନାକ୍ଷୀ ଦ୍ୱିତୀୟ ପୁରସ୍କାର ଓ ପାଟନାର ମମତା କୁମାର ତୂତୀୟ ପୁରସ୍କାର ଲାଭ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ 'ଖେଲୋ ଇଣ୍ଡିଆ' ଆପ୍ର ଶୁଭାରମ୍ଭ କରିଛନ୍ତି ଦେଶରେ କ୍ରୀଡ଼ା ସମ୍ପନ୍ଧରେ ଏହି ଆପ୍ ସମସ୍ତ ତଥ୍ୟ ଯୋଗାଇବ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ ଉଦ୍ବୋଧନ ଦେଇ କହିଛନ୍ତି ସରକାର ଭାରତୀୟ କ୍ରିଡ଼ାବିତ୍ମାନଙ୍କ ଦକ୍ଷତାକୁ ଉଜ୍ଜୀବିତ କରି ସେମାନଙ୍କୁ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଯୋଗ ବିବେଚିତ କରିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଯୁବପିଢ଼ି ମଧ୍ୟରେ ନୃଆ ଶକ୍ତି ସଞ୍ଚାର କରିଛନ୍ତି

ବୈଠକ ସମୟରେ ତାଙ୍କର ବିବୃତ୍ତି ଦେଇ ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତରେ ଏହି ଆକ୍ରମଣକୁ ନେଇ ଶୋକ ଦ୍ୟୁଖ ଓ କ୍ରୋଧ ଥିବାଭଳି ଏକ ସମୟରେ ସେ ଚୀନ୍ ଗସ୍ତରେ ଆସିଛନ୍ତି ରୂଷ୍ ଭାରତ ଚୀନ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବା ଅବସରରେ ଦୁଇ ନେତା ଏହି କଥାବାର୍ତ୍ତା କରିଛନ୍ତି ପୁଲ୍ୱାମା ଆକ୍ରମଣକୁ ନିରାପତ୍ତା ରକ୍ଷୀ ଯବାନମାନଙ୍କ ବିର୍ତ୍ଧରେ ଏକ ଘ୍ରଣ୍ୟ ଆକ୍ରମଣ ବୋଲି ଅଭିହିତ କରି ବୈଦେଶିକ ମନ୍ତ୍ରୀ କହିଛନ୍ତି ପାକିସ୍ତାନ ଭିଭିକ ଜୈସେ ମହମ୍ମଦ ସନ୍ତାସବାଦୀ ସଙ୍ଗଠନ ଏହି ଆକ୍ରମଣ କରିଛି ଶ୍ରୀମତୀ ସ୍ୱରାଜ କହିଛନ୍ତି ଜୈସେ ମହମ୍ମଦକ୍ ଜାତୀସଂଘ ସମେତ ବିଶ୍ୱର ବହ୍ର ଦେଶ ାବଆଇନ ଘୋଷଣା କରିଛନ୍ତି ଓ ସେହି ଗୋଷ୍ଠୀକ୍ର ପାକିସ୍ତାନ ପକ୍ଷର୍ତ ମିଳ୍ଚଥିବା ସାହାଯ୍ୟ ସମର୍ଥନ ଓ ସ୍ୱରକ୍ଷା ଯୋଗୁଁ ଏଭଳି ଆକ୍ରମଣ ସମ୍ଭବ ହୋଇଛି ଶ୍ରୀମତୀ ସ୍ୱରାଜ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବ୍ରବ୍ଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ତଚୀ ରହିଛି ଜୈସେ ମହମ୍ମଦ ସଙ୍ଗଠନ ବିରୁଦ୍ଧରେ ଭାରତୀୟ ସେନାବାହିନୀର ଆକ୍ରମଣ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣ ଓ ଜେସେ ମହମ୍ମଦ ମୁଖ୍ୟ ମସୁଦ୍ ଅକ୍ହର୍କୁ ଆନ୍ତର୍କାତିକ ସନ୍ତାସବାଦୀ ଘୋଷଣା କରାଯିବା ଆଦି ପ୍ରସଙ୍ଗ ରୁଷ୍ ଭାରତ ଚୀନ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର କାର୍ଯ୍ୟସ୍ଚୀରେ ସ୍ଥାନ ପାଇବାର ଆଶା କରାଯାଉଛି

ସେମାନେ ଆବାସିକ ଅଞ୍ଚଳକୁ ତାଲ ଭାବେ ବ୍ୟବାର କରି ସେଠାରୁ ମୋର୍ଟାର ଆକ୍ରମଣ କରିଥିଲେ ଓ କ୍ଷେପଣାସ୍ତ ମାଡ଼ କରିଥିଲେ ମୁଖପାତ୍ର କହିଛନ୍ତି ଭାରତୀୟ ଯବାନମାନେ ଏହାର କଡ଼ା ଜବାବ୍ ଦେବା ସହ ପାକିସ୍ତାନ ସେନାବାହିନୀର ବ୍ୟାପକ କ୍ଷତି ଘଟାଇଛନ୍ତି

ବାରମୁଲା ଜିଲ୍ଲା ଉଡ଼ି ସେକୂରର ମଧ୍ୟ ଅସ୍ତ୍ରବିରତି ଲଙ୍ଘନ ଖବର ମିଳିଛି ନିରାପତ୍ତା ସୂତ୍ରରେ କୁହାଯାଇଛି ଯବାନମାନେ ଏହାର କଡ଼ା ଜବାବ୍ ଦେଉଛନ୍ତି ଇତିମଧ୍ୟରେ ଭାରତୀୟ ବିମାନ ବାହିନୀ ହେଲିକପୁରଗୁଡ଼ିକ ଦ୍ୱାରା ଶ୍ରୀନଗର ଓ ବଡ଼ଗାମ୍ ଜିଲ୍ଲାରେ ପହରା ଦିଆଯାଉଛି

ଯବାନମାନେ ଘଟଣାସ୍ଥଳରୁ ବହୁ ଅସ୍ତଶସ୍ତ ଉଦ୍ଧାର କରିଛନ୍ତି ଖବର ଅନୁସାରେ ସେନାବାହିନୀ ସିଆର୍ପିଏଫ୍ ଓ ପୁଲିସ୍ର ଏକ ମିଳିତ ଦଳ ସମଗ୍ର ଅଞ୍ଚଳକୁ ଘେରାଉ କରି ଗତ ରାତିରୁ ଖୋଜାଖୋଜି ଆରମ୍ଭ କରିଥିଲେ

ଏହାପରେ ସଂଘର୍ଷ ଆରମ୍ଭ ହୋଇଥିଲା ଏସ୍ସି ରାଫେଲ୍ ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟର ସମୀକ୍ଷା ଲୋଡ଼ି କରାଯାଇଥିବା ପିଟିସନ୍ଗୁଡ଼ିକର ଖୋଲାରେ ବିଚାର କରାଯିବାପାଇଁ ସ୍ୱପ୍ରିମ୍କୋର୍ଟ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶ୍ୱନ୍ତ ସିହ୍ନା ଅରୁଣ ସୌରୀ ଏବଂ ଓକିଲ ପ୍ରଶାନ୍ତ ଭୂଷଣଙ୍କ ପିଟିସନ୍କୁ ଗ୍ରହଣ କରି ଖୋଲାରେ ଏହାର ବିଚାର ପାଇଁ ରାଜି ହୋଇଛନ୍ତି ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମ୍କୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଶାକୁ ଚ୍ୟାଲେଞ୍ଚ କରି କରାଯାଇଥିବା ବହୁ ପିଟିସନ୍କୁ ଖାରଜ କରିଦେଇଥିଲେ ରାଫେଲ୍ ଯୁଦ୍ଧ ବିମାନ କିଣାକୁ ନେଇ ସନ୍ଦେହ କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଥିଲେ ଏସ୍ସି କଲ୍ବୁର୍ଗି ସମାଜସେବୀ ଏମ୍ଏମ୍ କଲ୍ବୁର୍ଗିଙ୍କ ହତ୍ୟା ମାମଲାର ତଦନ୍ତକୁ ସୁପ୍ରିମ୍କୋର୍ଟ ସାମ୍ଭାଦିକ ଗୌରୀ ଲଙ୍କେଶ୍ଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ଏସ୍ଆଇଟିକୁ ହସ୍ତାନ୍ତର କରିଛନ୍ତି ଦୁଇଟିଯାକ ହତ୍ୟା ମାମଲା ପରସ୍କର ସହ ଜଡ଼ିତ ବୋଲି କର୍ଣ୍ଣାଟକ ସରକାର କହିବା ପରେ ସୁପ୍ରିମ୍କୋର୍ଟ ଏହି ନିଷ୍ପଭି ନେଇଛନ୍ତି ଗତକାଲି ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ କହିଥିଲେ କଲ୍ବୁର୍ଗିଙ୍କ ହତ୍ୟା ଘଟଣାର ଏସ୍ଆଇଟି ତଦନ୍ତକୁ କର୍ଷ୍ଣାଟକ ହାଇକୋର୍ଟର ଧର୍ୱାର୍ଡ଼ ଖଶ୍ଚପୀଠ ତଦାରଖ କରିବେ କୋର୍ଟ କହିଥିଲେ ଯଦି କଲ୍ବୂର୍ଗି ଗୌରୀ ଲଙ୍କେଶ୍ ସମାଜସେବୀ ପାନସରେ ଓ ନରେନ୍ଦ୍ର ଡାବୋଲ୍କରଙ୍କ ହତ୍ୟା ମାମଲା ପରସ୍କର ସହ କଡ଼ିତ ତେବେ ଏହାର ଗୋଟିଏ ତଦନ୍ତ ସଂସ୍ଥାଦ୍ୱାରା ତଦନ୍ତ କରାଯିବ ଓ ଗୋଟିଏ ହାଇକୋର୍ଟ ତାହାର ତଦାରଖ କରିବେ ରାଜ୍ୟ ଅପରାଧ ତଦନ୍ତ ବିଭାଗ କଲ୍ବୁର୍ଗିଙ୍କ ହତ୍ୟାର ତଦନ୍ତ କରୁଥିଲା ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଲଙ୍କେଶ୍ଙ୍କ ମାମଲାର ଏସ୍ଆଇଟି ତଦନ୍ତ କରୁଥିବାବେଳେ ପାନ୍ସରେଙ୍କ ହତ୍ୟା ମାମଲାର ତଦନ୍ତ ମହାରାଷ୍ଟ୍ର ଏସ୍ଆଇଟି କରୁଛି ସେ କହିଥିଲେ ଡାବୋଲ୍କରଙ୍କ ହତ୍ୟାର ସିବିଆଇଦ୍ୱାରା ତଦନ୍ତ କରାଯାଉଛି ଏହି ସମସ୍ତ ହତ୍ୟା ମାମଲା ପରସ୍କର ସହ ଜଡ଼ିତ ବୋଲି କଲ୍ବୁର୍ଗିଙ୍କ ପତ୍ନୀ ଅଭିଯୋଗ କରିବା ପରେ ସୁପ୍ରିମ୍କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

ଭାରତଦ୍ୱାରା ପାକିସ୍ତାନ ସ୍ଥିତ ସନ୍ତାସବାଦୀ ତାଲିମ୍ ଶିବିରଗୁଡ଼ିକ ଉପରେ ବିମାନ ଆକ୍ରମଣ ପରେ ଉତ୍ତେଜନ ସୃଷ୍ଟି ହେଲାଭଳି କୌଣସି ପଦକ୍ଷେପ ନ ନେବାକୁ ଆମେରିକା ଚେତାବନୀ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସିଙ୍କୁ ଟେଲିଫୋନ୍ କରି ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୂତ୍ତ ରହିବାକୁ କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏକ ପୃଥକ୍ ଟେଲିଫୋନ୍ କଥାବର୍ତ୍ତାରେ ଶ୍ରୀ ପମ୍ପିଓ ଆମେରିକା ଓ ଭାରତ ମଧ୍ୟରେ ଥିବା ଘନିଷ୍ଠ ସାମରିକ ଭାଗିଦାରୀ ବିଷୟରେ ଜଣାଇଛନ୍ତି ଓ ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଲକ୍ଷ୍ୟ ବିଷୟ ତାଙ୍କୁ କହିଛନ୍ତି

ଗତ ସପ୍ତାହରେ ଆମେରିକା ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍ ବୋଲ୍ଟନ୍ ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ଙ୍କ ସହ କଥାବାର୍ତ୍ତା କରି ଆତ୍କରକ୍ଷା ପାଇଁ ଭାରତର ଅଧିକାରକୁ ସମର୍ଥନ କରିଛନ୍ତି

ଆଜିର ମ୍ୟାଚ୍ ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ ସିରିଜ୍ର ପ୍ରଥମ ମ୍ୟାଚ୍ ଶନିବାର ଦିନ ହାଇଦ୍ରାବାଦଠାରେ ଖେଳାଯିବ ଶ୍ପୁଟିଂ ନ୍ନଆଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ହଙ୍ଗେରୀର ଭେରୋନିକା ମେଜର ଗତକାଲି ସ୍ୱର୍ଷ୍ଣ ପଦକ ପାଇଛନ୍ତି